ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଦେଶର କୃଷି କ୍ଷେତ୍ରରେ ଆସିଥିବା ସଂସ୍କାର କୃଷକମାନଙ୍କୁ ନୂତନ ଜ୍ଞାନକୌଶଳ ଓ ଆଧୁନିକ ପ୍ରକ୍ରିୟା ସହ ଯୋଡ଼ିପାରିବ ଯାହାଫଳରେ ଭାରତ ଖୁବ୍ ଶୀଘ୍ର ଏକ କୃଷି ରପ୍ତାନୀ ହବ୍ ଭାବରେ ବିଶ୍ୱରେ ଉଭା ହେବ ଗତସନ୍ଧ୍ୟାରେ ଭର୍ଚୁଆଲ୍ ଗ୍ଲୋବାଲ୍ ଇନ୍ଭେଷ୍ଟର ରାଉଣ୍ଡ ଟେବୁଲ୍ ବୈଠକରେ ଅଧ୍ୟକ୍ଷତା କରି କହିଛନ୍ତି କରୋନା ମହାମାରୀ ସମୟରେ ଭାରତ ଯେଉଁ ଶକ୍ତି ଓ ସାହସର ସହିତ ଲଡ଼େଇ କରିଛି ତାହା ବିଶ୍ୱବାସୀଙ୍କୁ ଅଛପା ନୁହେଁ ପ୍ରଧାନମନ୍ତ୍ରୀ କହିଛନ୍ତି ଏଭଳି ସଂକଟ ସମୟରେ ଭାରତୀୟମାନେ ନିଜର ସାମଗ୍ରୀକ ଦାୟିତ୍ୱ ଏବଂ ଜାତୀୟ ଏକତା ପ୍ରଦର୍ଶନ ସ୍ୱରୂପ ଏକ ନବସ୍ଥଳନ ସୃଷ୍ଟି କରିଛନ୍ତି ବିଶ୍ୱର ଅଗ୍ରଣୀ ନିବେଶକ ଭାରତୀୟ ବ୍ୟବସାୟୀକ ନେତୃବର୍ଗ ଏବଂ ଆର୍ଥିକ ବଜାର ନିୟନ୍ତ୍ରଣକମାନଙ୍କର ସର୍ବୋଚ୍ଚ ନୀତିନିର୍ଦ୍ଧାରକ ମାନେ ଏହି ରାଉଣ୍ଡ ଟେବୁଲ୍ରେ ଅଂଶଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ସମ୍ବୋଧିତ କରି କହିଥିଲେ ଆତ୍ମ ନିର୍ଭର ହେବା କ୍ଷେତ୍ରରେ ଭାରତର ପ୍ରୟାସ କେବଳ ଏକ ଦୂରଦୃଷ୍ଟି ନୁହେଁ ବରଂ ଏହା ଏକ ସୁଚିନ୍ତିତ ଅର୍ଥନୈତିକ ରଣନୀତି ଭାରତକୁ ଏକ ବିଶ୍ୱସ୍ତରୀୟ ଉତ୍ପାଦକ ଶକ୍ତି ଭାବେ ଗଢ଼ିତୋଳିବା ଦିଗରେ ଆମ ବ୍ୟାବସାୟିକ ସାମର୍ଥ୍ୟ ଏବଂ ଦକ୍ଷତାର ପୂର୍ଣ୍ଣ ବିନିଯୋଗ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ନିବେଶକମାନେ ସେହି କମ୍ପାନୀରେ ନିବେଶ କରୁଛନ୍ତି ଯେଉଁଠି ଅଧିକ ସ୍ୱଚ୍ଚ ଏବଂ ଉଚ୍ଚ ଦାୟିତ୍ୱବୋଧ ରହିଛି ଏବଂ ଭାରତ ଏ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଅଭିବୃଦ୍ଧିର ପଥ ଅନୁସରଣ କରିବାରେ ବିଶ୍ୱାସ କରେ ଏହି ଅବସରରେ ଭାରତୀୟ ଗଣତନ୍ତ୍ର ଜନସଂଖ୍ୟା ଚାହିଦା ଏବଂ ବିବିଧତା ପ୍ରସଙ୍ଗରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ଗୋଟିଏ ସ୍ଥାନରେ ଏକାଧିକ ବ୍ୟବସ୍ଥାର ସମ୍ମେଳନ ଘଟିଛି ସେ କହିଛନ୍ତି ଏଠାରେ ବିକାଶ ବହୁମୁଖୀ ଏବଂ ସମସ୍ତଙ୍କ ଆବଶ୍ୟକତା ପୂରଣ କରିବାରେ ଭାରତୀୟ ବଜାର ସମର୍ଥ ଅଟେ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ବଚନା ଅନୁଯାୟୀ ଦେଶରେ ଦିନକୁ ଦିନ ସକ୍ରିୟ ଚିକିତ୍ସାଧୀନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି

କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗ୍ରଡ଼ିକ ଅଧିକ ପରୀକ୍ଷାଗାର ସ୍ଥାପନ ସହ କରୋନା ସଂକ୍ରମିତଙ୍କ ଚିକିତ୍ସା ଦିଗରେ ଦ୍ୱରିତ ପଦକ୍ଷେପ ନେଉଥିବାରୁ ମୃତ୍ୟୁହାର ମଧ୍ୟ ହ୍ରାସ ପାଉଛି

ମନ୍ତ୍ରଣାଳୟ କହିଛି କରୋନା ସଂକ୍ରମଣ ନିୟନ୍ତ୍ରଣ ଦିଗରେ ଦେଶର ପରୀକ୍ଷାଗାରଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ

ପ୍ରଧାନ ଓପେକ୍ ଭାରତ ଓପେକ୍ ଚତୁର୍ଥ ଉଚ୍ଚସ୍ତରୀୟ ବୈଠକରେ ଭାରତରେ ପୁଞ୍ଜିନିବେଶ କରିବାପାଇଁ ତେଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓପେକ୍ ସଦସ୍ୟ ରାଷ୍ଟ୍ରମାନଙ୍କୁ ଆହ୍ୱାନ ଦେଇଛନ୍ତି ଏହି ବୈଠକ ଅବସରରେ ଶକ୍ତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱକୁ ଓପେକ୍ ମହାସଚିବ ମହମ୍ମଦ ବାର୍କିଣ୍ଡୋ ଉଚ୍ଚ ପ୍ରଶଂସା କରିଛନ୍ତି ଶକ୍ତି କ୍ଷେତ୍ରରେ ଭାରତକୁ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବାପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି ବୈଠକରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଶକ୍ତି ସୁରକ୍ଷା କ୍ଷେତ୍ରରେ ଓପେକ୍ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ହୋଇପାରିଛି ଆଗାମୀ ଦିନରେ ବିଶ୍ୱରେ ଦେଖାଦେଇଥିବା ଆର୍ଥକ ମାନ୍ଦାବସ୍ଥା ଦୂର କରିବା ନିମନ୍ତେ ଉଭୟ ଭାରତ ଓ ଓପେକ୍ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱ ଆରୋପ କରିଛନ୍ତି

ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ସୀମାଞ୍ଚଳ କୋଶି ତିର୍ହୁଟ୍ ଏବଂ ମିଥିଳାଞ୍ଚଳ ଆଦି ଜିଲ୍ଲା ରହିଛି ଆସନ୍ତାକାଲି ମଧ୍ୟ ବାଲ୍ମିକୀ ନଗର ସଂସଦୀୟ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି

ହିନ୍ଦୁସ୍ଥାନୀ ଆଓମ୍ ମୋର୍ଚ୍ଚାର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ୍ ରାମ ମାନ୍ଝୀ ଗୋଟିଏ ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି

ଗତକାଲି ପ୍ରଚାରର ଶେଷ ଦିନରେ ପ୍ରମୁଖ ରାଜନୈତିକ ଦଳ ବିଜେପି ଆର୍ଜେଡି ଏବଂ କଂଗ୍ରେସର ତ୍ରୁଟ୍ଟନେତାମାନେ ପ୍ରଚାର କାର୍ଯ୍ୟ ଜୋର୍ଦାର୍ କରିଥିଲେ ଇଣ୍ଡିଆ ଚୀନ ଟ୍ରାଭେଲ୍ ଭାରତ ଏବଂ ଚୀନ୍ ମଧ୍ୟରେ ଜର୍ତରୀକାଳୀନ ଯାତାୟତ ବ୍ୟବସ୍ଥା ପୁନଃକ୍ଷମ କରିବାଲାଗି ଉଭୟ ଦେଶ ମଧ୍ୟରେ ଯୋଗସ୍ତ୍ର ରକ୍ଷା କରାଯାଉଛି ମିଳିଥିବା ସ୍କଚନାର୍ ଜଣାପଡ଼ିଛି ଚୀନ୍ ପକ୍ଷର୍ତ ଏକ ଘୋଷଣା ଅନ୍ଦଯାୟୀ ଭାରତରୁ ବୈଧ ଭିସା ଥାଇ ମଧ୍ୟ ଚୀନ୍ ଯାତ୍ରାକୁ ଅସ୍ଥାୟୀ ଭାବେ ନିଷିଦ୍ଧ କରାଯାଇଛି ଚୀନ୍ ଦୂତାବାସ ପକ୍ଷରୁ ଏହା ଏକ ଅସ୍ଥାୟୀ ନିର୍ଦ୍ଦେଶନାମା ବୋଲି କୁହାଯାଇଛି ଏବଂ ଏଥିରେ ଖୁବ୍ ଶୀଘ୍ର ପରିବର୍ତ୍ତନ ହେବ ବୋଲି ଜଣାପଡ଼ିଛି ପ୍ରଚଳିତ ଭିସାଗୁଡ଼ିକୁ ଅସ୍ଥାୟୀ ଭାବେ ବାତିଲ୍ କରାଯାଇଥିଲେ ମଧ୍ୟ ଭିସା ଆବେଦନ ନିଷିଦ୍ଧ କରାଯାଇ ନାହିଁ

ଅନ୍ୟପକ୍ଷରେ ଏହି ନିର୍ଦ୍ଦେଶନାମା କେବଳ ଭାରତ ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ଚୀନ୍ ଦୂତାବାସ କହିଛି ୟୁଜିସି ଗାଇଡ୍ଲାଇନ୍ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁକିସି ଦେଶର ବିଶ୍ୱବିଦ୍ୟାଳୟ ଏବଂ କଲେକ୍ ଖୋଲିବା ଲାଗି ଆବଶ୍ୟକ ମାର୍ଗଦର୍ଶିକା ଜାରି କରିଛି ଏହି ମାର୍ଗଦର୍ଶିକା ଅନୁଯାୟୀ କୌଣସି କ୍ୟାମ୍ପସ୍ ଖୋଲିବା ପୂର୍ବରୁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ସମ୍ପୃକ୍ତ ଅଞ୍ଚଳକୁ ନିରାପଦ ଅଞ୍ଚଳ ଘୋଷଣା କରିବା ଆବଶ୍ୟକ ବୋଲି କୁହାଯାଇଛି ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରତିଷେଧକ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରାଯିବା ସମ୍ଭବ ହେଲେ ହଷ୍ଟେଲ୍ ଖୋଲାଯାଇପାରେ ବୋଲି ସର୍ତ୍ତ ରଖାଯାଇଛି ଏହି ନୂଆ ମାର୍ଗଦର୍ଶିକା ଅନ୍ଦଯାୟୀ କଣ୍ଟେନ୍ମେଣ୍ଟ୍ ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବା ଲାଗି ଅନୁମତି ଦିଆଯାଇ ନାହିଁ ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଶିକ୍ଷା ମନ୍ତ୍ରଣାଳୟଦ୍ୱାରା କ୍ରାରି କରାଯାଉଥିବା ମାର୍ଗଦର୍ଶିକା ଅନୁସରଣ କରିବାକୁ ୟୁକିସି ନିର୍ଦ୍ଦେଶ ଦେଇଛି

ଆର୍ମି ଚିଫ୍ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଏମ୍ଏମ୍ ନରବଣେଙ୍କୁ ନେପାଳ ପକ୍ଷରୁ ଜେନେରାଲ୍ ଅଫ୍ ଦି ନେପାଳି ଆର୍ମି ସମ୍ମାନ ସୂଚକ ଉପାଧି ଦିଆଯାଇଛି ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଶ୍ତାରୀ କାଠମାଣ୍ଡୁରେ ଆୟୋଜିତ ଏକ ଉହବରେ ଏହି ସମ୍ମାନସୂଚକ ଉପାଧି ପ୍ରଦାନ କରିଛନ୍ତି ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଭଜ୍ଜାରୀ ଜେନେରାଲ୍ ନରବଣେଙ୍କୁ ଏକ ଖଣ୍ଡା ଏବଂ ଉପାଧି ପ୍ରଦାନ କରିଥିଲେ ଏହି ଉତ୍ସବରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ସେଠାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ବିନୟ ଏମ୍ କ୍ୱାତ୍ରା ଏବଂ ଅନ୍ୟାନ୍ୟ ବରିଷ୍ଣ ଅଧିକାରୀମାନେ ଉପସ୍ଥିତ ଥିଲେ